ଆଜି ପ୍ରଚାରର ଅନ୍ତିମ ଦିନରେ ସମସ୍ତ ରାଜନୈତିକ ଦଳର ନେତାମାନେ ନିଜ ଦଳ ଆଡ଼କୁ ଭୋଟରମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଶେଷ ମୁହର୍ତ୍ତରେ ପ୍ରୟାସ କରିବେ ପଶ୍ଚିମବଙ୍ଗ ଓ ଆସାମର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପରେ ଦୁଇଟି ଯାକ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ବର୍ତ୍ତମାନ ସମସ୍ତ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି

ସେହି ଦିନ ତାମିଲନାଡୁ କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ଏହା ବ୍ୟତୀତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍ ଲୋକସଭା ଆସନ ପାଇଁ ସେହିଦିନ ଉପନିର୍ବାଚନ ହେବ

ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଯାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ର୍ୟାଲି କରିଛନ୍ତି ଆସାମର ବକ୍କା ଜିଲ୍ଲାର ତାମୁଲପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଦ୍ରୋହୀ ଗୋଷ୍ଠୀ ଗୁଡ଼ିକୁ ହିଂସା ପରିହାର କରି ଆସାମକୁ ଆତ୍ମନିର୍ଭର କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାର ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି ଓ ଏହାର ଫଳ ବିଗତ ଦେଢ଼ବର୍ଷ ଭିତରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଯେଉଁ ବିଦ୍ରୋହୀ ମାନେ ଶାନ୍ତିର ପଥ ଅନୁସରଣ କରିନାହାନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଆସାମରେ କଂଗ୍ରେସ ଶାସନ କାଳରେ ହିଂସା ବୃଦ୍ଧି ପାଇଥିଲା ସରକାର ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ରାଜ୍ୟର ଜନସାଧାରଣ ଶାନ୍ତି ସ୍ଥିରତା ବିକାଶ ଓ ଭ୍ରାତୃଭାବ ଚାହାନ୍ତି ଆସାମରେ ତାଙ୍କର ଶେଷ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ରାଜ୍ୟର ସବୁବର୍ଗର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରତିବଦ୍ଧ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଯିବା ପରେ ରାକ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ପଶ୍ଚିମବଙ୍ଗରେ ବିଭିନ୍ନ ଦଳର ତାରକା ପ୍ରଚାରକ ଓ ବଡ଼ବଡ଼ ନେତାମାନେ ନିର୍ବାଚନ ର୍ୟାଲି ଓ ରୋଡ୍ ଶୋ'ମାନ କରିଛନ୍ତି ପ୍ରଧାନମନ୍ତ୍ରୀ ହୁଗୁଳି ଓ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାରେ ଦୁଇଟି ର୍ୟାଲି କରିଚ୍ଛନ୍ତି

ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାଜ୍ୟସାରା ବୁଲିବୁଲି ପ୍ରଚାର କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଚେନ୍ନାଇରେ ଏକ ରୋଡ୍ ଶୋରେ ଭାଗ ନେବା ସହ ତିରୁନେଲଭେଲିଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଓ ଡିଏମକେ ଦଳକୁ ସ୍ୱାର୍ଥପର ଦୁର୍ନୀତିଗ୍ରସ୍ତ ଭାବେ ବର୍ଣ୍ଣନା କରିଛନ୍ତି ସେହିପରି ଡିଏମକେ ନେତା ଏମ୍କେ ଷ୍ଟାଲିନ୍ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବା ସହ ଏଆଇଏଡିଏମକେ ଦଳ ତାମିଲନାଡୁ ଲୋକମାନଙ୍କ ସ୍ୱାର୍ଥ ସହ ସାଲିସ କରିଥିବାର ଅଭିଯୋଗ କରିଛନ୍ତି

ରାଜ୍ୟର ଅଧିକାଂଶ ଭାଗରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ବିଷୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଆଜିଠାରୁ ପ୍ରଚାର ସମୟକୁ ଆଉ ଦୁଇଘଣ୍ଟା ବୃଦ୍ଧି କରାଯାଇଛି

କେରଳରେ ଜାତୀୟ ସ୍ତରୀୟ ନେତାମାନେ ଜୋରସୋରରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନୀ ସଭା ଓ ରୋଡ୍ ଶୋ'ରେ ଭାଗ ନେଇଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ପେବ୍ସାଇଟରେ ଏହି ନୀତି ସଂକ୍ରାନ୍ତ ସମସ୍ତ ଦସ୍ତାବିଜ ଉପଲବ୍ଧ କରାଯାଇଛି ଆମ ସମ୍ଘାଦଦାତା ଜଣାଇଛନ୍ତି ଅସାଧ୍ୟ ରୋଗର ପ୍ରତିରୋଧ ଓ ପରିଚାଳନା ନିମନ୍ତେ ଏକ ବିସ୍ତୃତ ନୀତି ପ୍ରସ୍ତୁତ କରିବା ସକାଶେ ବିଭିନ୍ନ ସଂପୂକ୍ତ ପକ୍ଷଙ୍କ ତରଫରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା ଅସାଧ୍ୟ ରୋଗଗୁଡ଼ିକର ଚିକିିି୍ସା ଖର୍ଚ୍ଚ ହ୍ରାସ କରିବା ସହିତ ସ୍ୱଦେଶୀ ଗବେଷଣା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବା ଏହି ନୀତିର ଲକ୍ଷ୍ୟ

ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ପ୍ରଭୁ ଯୀଶୁଙ୍କ ପୁନର୍ଜୀବନ ପ୍ରାପ୍ତି ସ୍କରଣରେ ପାଳନ ହେଉଥିବା ଏହି ପର୍ବ ସମଗ୍ର ବିଶ୍ୱରେ ଉତ୍କାହ ଉଦ୍ଦୀପନାର ସହ ଆଜି ପାଳନ କରାଯାଉଛି ପ୍ରଭୁ ଯୀଶୁ ମାନବତା କ୍ଷମା ତ୍ୟାଗ ଦୟା ଓ ସତ୍ୟର ପ୍ରତୀକ ଥିଲେ ଏବଂ ତାଙ୍କର ଜୀବନ ଶାନ୍ତି ସ୍ନେହ ଓ ଭ୍ରାତୃତ୍ୱର ଶିକ୍ଷା ଦେଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ସମାଜରେ ସ୍ନେହ ପ୍ରେମ ଓ ସଂହତି ବୃଦ୍ଧି ନିମନ୍ତେ ଏହିସବୁ ପଥ ଅନୁସରଣ କରି ରାଷ୍ଟ୍ରରେ ସୁଖ ଓ ସମୃଦ୍ଧି ପରିବ୍ୟାପ୍ତ କରିବା ନିମନ୍ତେ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ବେଆଇନ ଅର୍ଥ କାରବାର ନିବାରଣ ଆଇନ ଅଧୀନରେ ସେମାନଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସଂଲଗ୍ନ କରିବା ପାଇଁ ଏକ ଅସ୍ଥାୟୀ ଆଦେଶ ଜାରି କରାଯାଇଥିଲା

ବୋର୍ଡ ନୂଆ ପାଠ୍ୟକ୍ରମ ପ୍ରକାଶ କରିଛି ଯେଉଁଥିରେ ଗତ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ଗୁଡ଼ିକୁ ହଟାଯାଇଥିଲା ସେଗୁଡ଼ିକୁ ପୁନର୍ବାର ଅନ୍ତର୍ଭୁକ୍ତ କରାଯାଇଛି

ଦେଶରେ କୋବିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିଲା

ତାଙ୍କର ହାକତ ମିଆଦ ପୂରଣ ହେଉଥିବାରୁ ଗତକାଲି ତାଙ୍କୁ ମୁମ୍ୟାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା